ଧୀରେ ଧୀରେ ନମୁନା ପରୀକ୍ଷାର ମାତ୍ରା ବୃଦ୍ଧି ପାଇବାରେ ଲାଗିଲା ଓ ମାତ୍ର ଅଳ୍ପ କିଛି ମାସ ଭିତରେ ଆଜି ଏହି ସଫଳତା ହାସଲ କରାଯାଇ ପାରିଛି ଏଥିପାଇଁ ବିଭିନ୍ନ ପରୀକ୍ଷାଗାରର ଡାକ୍ତରୀ ଦଳ ମେଡ଼ିକାଲ କଲେଜ ପରୀକ୍ଷାଗାର ମନ୍ତ୍ରଣାଳୟ ବିମାନ ଚଳାଚଳ ସଂସ୍ଥା ଓ ଡାକ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସରକାର ପରୀକ୍ଷା ସନ୍ଧାନ ଚିକିତ୍ସା ରଣକୌଶଳ ଗ୍ରହଣ କରି ସଫକ୍ରମିତ ଲୋକମାନଙ୍କୁ ଆଗୁଆ ଚିହ୍ନଟ କରିଛନ୍ତି ଓ କୋଭିଡ୍ ନାଇଷ୍ଟିନ୍କୁ ବ୍ୟାପିବାରୁ ରୋକିପାରିଛନ୍ତି ରାଜ୍ୟ ସରକାରମାନେ ଏହି ରଣକୌଶଳକୁ ଖୁବ୍ ଜୋରସୋରରେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି ନମୁନା ପରୀକ୍ଷାରେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ଦେଶୀୟ ଜ୍ଞାନକୌଶଳରେ ପରୀକ୍ଷା ସରଞ୍ଜାମର ନିର୍ମାଣକୁ ପ୍ରୋସାହିତ କରିଛନ୍ତି ଗତ କାନୁୟାରୀ ମାସରେ କୋଭିଡ୍ ନାଇଣ୍ଟିନ୍ ନମୁନା ପରୀକ୍ଷା ପାଇଁ ଦେଶରେ କେବଳ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା ସେହି ପରୀକ୍ଷାଗାରଟି ପୁଣେସ୍ଥିତ କାତୀୟ ଭୂତାଣୁ ଅଧ୍ୟୟନ ଅନୁଷ୍ଠାନରେ ଥିଲା

ଆଇସିଏମ୍ଆର ମଧ୍ୟ ନମୁନା ପରୀକ୍ଷା ପାଇଁ ପ୍ରତିଦିନ ନୂଆନୂଆ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ଜାରି ରଖିଛି ଭାରତ ମଧ୍ୟ ଲକ୍ଷଲକ୍ଷ ଉତ୍ତମ ମାନର ଶସ୍ତାରେ ଉପଲବ୍ଧ ଟେଷ୍ଟିଂ ସ୍ୱାବ ଉତ୍ପାଦନ କର୍ୁଛି ଏହା ସତ୍ତ୍ୱେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କର ନମୁନା ପରୀକ୍ଷା କରିବା ଏବେ ମଧ୍ୟ ସମ୍ଭବ ହୋଇନାହିଁ ସ୍ପାସ୍ଥ୍ୟମନ୍ତ୍ରଣାଳୟ ଓ ଆଇସିଏମ୍ଆର ଉପଲବ୍ଧ ନମୁନା ପରୀକ୍ଷା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ପଦ୍ଧତିଗୁଡ଼ିକର ଉପଯୋଗ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳକୁ କହିଚ୍ଚନ୍ତି

କୋଭିଡ୍ ନାଇଷ୍ଟିନ୍ ସଂକ୍ମଶକ୍ତ ରୋକିବା ପାଇଁ ସରକାର ପରୀକ୍ଷା ସନ୍ଧାନ ଚିକିତ୍ସାର ରଣକୌଶଳ ଗ୍ରହଣ କରିଛନ୍ତି

ସରକାର କହିଛନ୍ତି ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଇ ଦେଶରେ କୋଭିଡ୍ ନମୁନା ପରୀକ୍ଷା ବୃଦ୍ଧି କରାଯାଇ ପାରିବ

ଆମ ସମ୍ବାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷରେ ଥିବାବେଳେ ତାହା ପରକୁ ଲଦାଖ ହରିଆଣା ତେଲଙ୍ଗାନା ଆସାମ ଓ ଗୁଜରାତ ରହିଛି

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ ସବୋଚ୍ଚ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ତେଲଙ୍ଗାନା ରହିଛି

କଣ୍ଟେନର ଟ୍ରେନ୍ ବାଂଲାଦେଶ ଗତକାଲି କୋଲକାତାର ମଜେର୍ହାଟସ୍ଥିତ ଭାରତୀୟ କଣ୍ଟେନର ନିଗମ ଲିମିଟେଡ୍ ଟର୍ମିନାଲ୍ରୁ ପ୍ରଥମ କଣ୍ଟେନର ଟ୍ରେନ୍ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛି

ସେହି ଟ୍ରେନଟି ଆସନ୍ତାକାଲି ବାଂଲାଦେଶରେ ପହଞ୍ଚୁବ

ସେହି ଏମ୍ଓୟୁ ଭାରତୀୟ କଣ୍ଟେନର ନିଗମ ଲିମିଟେଡ ଓ ବାଂଲାଦେଶ କଣ୍ଟେନର କମ୍ପାନି ଲିମିଟେଡ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଭାରତ ଓ ବାଂଲାଦେଶ ମଧ୍ୟରେ ମାଲ୍ ପରିବହନ ବାଧାପ୍ରାପ୍ତ ହୋଇଥିଲା ବାଂଲାଦେଶରେ ଭାରତର ହାଇକମିଶନର ରିବା ଗାଙ୍ଗୁଲି ଦାସ ଓ ହାଇକମିଶନରେ ରେଳବାଇ ଉପଦେଷ୍ଟା ଅନୀତା ବାରିକ ଦୂଇଦେଶ ମଧ୍ୟରେ କଣ୍ଟେନର ଟ୍ରେନ୍ ଚଳାଚଳ କରିବା ବିଷୟରେ ବାଂଲାଦେଶ କର୍ତ୍ତପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ ଏହି ପ୍ରସ୍ତାବରେ ବାଂଲାଦୋ ସରକାର ରାଜି ହେବା ପରେ କଣ୍ଟେନର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ବାଂଲାଦେଶସ୍ଥିତ ହାଇକମିଶନରେ ରେଳବାଇ ଉପଦେଷ୍ଟା ଅନିତା ବାରିକ ଆମ ସମ୍ଭାଦଦାତାଙ୍କୁ ଜଣାଇଛନ୍ତି ଏହି କଣ୍ଟେନର ଟ୍ରେନ୍ ସେବା ଭାବେ ଚାଲୁ ରହିବ ଓ ଭାରତର ବିଭିନ୍ନ ଟର୍ମିନାଲ୍ରୁ ବାଂଲାଦେଶକୁ କଣ୍ଟେନର ଟ୍ରେନ୍ଗୁଡ଼ିକ ଚଳାଚଳ କରିବ କଣ୍ଟେନର ଟ୍ରେନ୍ ସେବା ଏକ ଅତିରିକ୍ତ ସେବା ଯାହା ମାଧ୍ୟମରେ ବାଂଲାଦେଶକୁ ମାଲପତ୍ର ପଠାଯାଇଥାଏ କଣ୍ଟେନର ଟ୍ରେନ୍ ସେବା ବ୍ୟତୀତ ବାଂଲାଦେଶକୁ ପାରମ୍ପରିକ ମାଲ୍ବାହୀ ଟ୍ରେନ୍ ଚଳାଚଳ କରେ ଓ ନୃଆକରି ପାର୍ସଲ ଟ୍ରେନ୍ ସେବା ମଧ୍ୟ ଆରମ୍ଭ କରାଯାଇଥିଲା କଣ୍ଟେନର ଟେନ୍ ସେବା ଅଞ୍ଚ ଖର୍ଚ୍ଚରେ ନିରାପଦର ସହ ବିଭିନ୍ନ ଔଷଧପତ୍ର ରାସାୟନିକ ପଦାର୍ଥ ଖାଉଟି ପଦାର୍ଥ ଖୁବ୍ କମ୍ ସମୟ ମଧ୍ୟରେ ପଠାଯାଇ ପାର୍ଚ୍ଚି ଅନ୍ୟପକ୍ଷରେ ପାରମ୍ପରିକ ମାଲବାହୀ ଟ୍ରେନ୍ ଟ୍ରେନ୍ଗୁଡ଼ିକରେ ସାର କୋଇଲା ଲୁହାପଥର ଓ ସିମେଶ୍କ ଆଦି ପଦାର୍ଥ ପଠାଯାଇଥାଏ ପ୍ରେଜ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭାବେ ଆଜି ତିନିବର୍ଷର କାର୍ଯ୍ୟକାଳ ସମ୍ପର୍ଣ୍ଣ କରିଛନ୍ତି

ରାଷ୍ଟ୍ରପତି ଭବନ ଇତିହାସରେ ପ୍ରଥମଥର ପାଇଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଦେଶୀ ରାଷ୍ଟ୍ରଦୃତମାନଙ୍କର ପରିଚୟପତ୍ର ଗ୍ରହଣ କରାଯାଇଛି

ରାଷ୍ଟ୍ରପତି ଭବନରେ ବିଭିନ୍ନ ସରକାରୀ ବୈଠକ ଓ କାର୍ଯ୍ୟକ୍ରମ ସମୟରେ ପ୍ଲାଷ୍ଟିକ୍ ବୋତଲ ସ୍ଥାନରେ କାଚ ବୋତଲର ବ୍ୟବହାରକୁ ଅନୁମତି ଦିଆଯିବା ସହ ପ୍ଲାଷ୍ଟିକ୍ ବୋତଲର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମି ହେବ